ମହଙ୍ଗ ବୋଝରୁ ଉପଭୋକ୍ତାଙ୍କୁ ସାମୟିକ ଆଶ୍ୱସ୍ତି ଦେବ

ତେଣୁ ଓଡ଼ିଶା ସରକାର ମଧ୍ଧ ଭାଟ୍ ହ୍ରାସ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ସେହିପରି ବିଜେଡ଼ିରୁ ବହିଷୁତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଉଠାଇଥିବା କେତେକ ଦୁର୍ନୀତି ପ୍ରସଙ୍ଗରେ ବିଜେଡ଼ିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ

ଏ ସଂକ୍ରାନ୍ଡ ସ୍ବପାରିଶ ଏମ୍ସିଆଇ କେନ୍ଦ ସରକାରଙ୍କୁ କରିଛନ୍ତି

ଏଗୁଡ଼ିକ ହେଲା ହାଇସ୍କୁଲ୍ ମାର୍କସିଟ୍ର ନକଲ ବୋର୍ଡ ସାର୍ଟିଫିକେଟ୍ର ନକଲ ବୈଧକରଶ ପ୍ରମାଶ ବୋର୍ଡର ସାର୍ଟିଫିକେଟ୍ ଓ ମାର୍କସିଟ୍ ବୋର୍ଡ ମାଇଗ୍ରେସନ୍ ସାର୍ଟିଫିକେଟ୍ ବିଶ୍ୱବିଦ୍ୟାଳୟ ପ୍ରୋଭିକିନାଲ୍ ସାର୍ଟିଫିକେଟ୍ ଓ ମାର୍କସିଟ୍ ଏବଂ ବିଶ୍ୱବିଦ୍ୟାଳୟ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦୁର୍ଘଟଣା ଜୟପାଟଶା ଅନ୍ତର୍ଗତ ଦୁଲ୍ତକିବନ୍ଧଠାରେ ଏକ ସଡ଼କ ଦୂର୍ଘଟଶାରେ ଦୁଇଜଣ ମୋଟରସାଇକେଲ୍ ଆରୋହୀ ପ୍ରାଶ ହରାଇଛନ୍ତି

ମୃତକଙ୍କ ପରିଚୟ ମିଳିପାରି ନାହିଁ

କାର୍ଟି ତଳକୁ ଖସିପଡ଼ିବା ଦେଖ୍ ସ୍ତାନୀୟ ଲୋକେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ